ସେ କହିଛନ୍ତି ପିଲାମାନଙ୍କର ସାହସ ଏବଂ ଅଭିନବତା ପାଇଁ ଉତ୍ସାହ ଓ ଅଧ୍ୟବସାୟ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ ବିଭିନ୍ନ କ୍ଷେତ୍ରରେ ପିଲାମାନଙ୍କୁ ଉତ୍କର୍ଷ ପ୍ରତିପାଦନ ଏବଂ ଶିଶୁମାନଙ୍କର ଏହି ପ୍ରୟାସକୁ ଲୋକଲୋଚନକୁ ଆଣିବା ଦିଗରେ ଉଦାହରଣମୂଳକ କାର୍ଯ୍ୟ କରୁଥିବା ସଂସ୍ଥାଗୁଡ଼ିକୁ ପ୍ରୋସାହିତ କରିବା ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଳ ପୁରସ୍କାରର ଉଦ୍ଦେଶ୍ୟ ଅଭିନବତା ସାମାଜିକ ସେବା ମେଧାବୃତ୍ତି କ୍ରୀଡ଼ା ସାହସିକତା ଏବଂ କଳା ଓ ସଂସ୍କୃତି ଆଦି କ୍ଷେତ୍ର ପାଇଁ ବାଳ ଶକ୍ତି ପୁରସ୍କାର ଦିଆଯାଇଥାଏ

ମିନିଷ୍ଟର ଜେକେ ଭିଜିଟ୍ ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦର ସମାପ୍ତ ହେବାକୁ ଯାଉଥିବା ବେଳେ ଉନ୍ନୟନମୂଳକ କାର୍ଯ୍ୟରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶ କହିଛନ୍ତି ଏକାଧିକ କେନ୍ଦ୍ରମନ୍ତ୍ରୀ ନୃତନ ଭାବେ ପ୍ରତିଷ୍ଠିତ ଏହି କେନ୍ଦ୍ରଶାସିତ ଅଞ୍ଚଳକୁ ଗସ୍ତ କରି ବାସ୍ତବ ପରିସ୍ଥିତି ସହ ଅବଗତ ହେବା ଏବଂ ଜନସାଧାରଣଙ୍କର ମତାମତ ସଂଗ୍ହ କରିବା ସରକାରଙ୍କର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି ବୋଲି ସେ କହିଛନ୍ତି ଜାମ୍ମୁ କାଶ୍ମୀର ବ୍ଲକ ଉନ୍ନୟନ ନିଗମ ବିଡିସିର ନିର୍ବାଚନ ଐତିହାସିକ ହୋଇଥିବା ବେଳେ ଏଥିରେ ଅଧିକରୁ ଅଧିକ ଲୋକ ଅଂଶଗ୍ରହଣ କରିଥିବାରୁ ଶ୍ରୀ ସୋମ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ପ୍ରଧାନ ଗ୍ୟାସ୍ ଇକୋନୋମି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍କମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଗ୍ୟାସ ଭିତ୍ତିକ ଅର୍ଥନୀତିକୁ ପ୍ରୋସାହିତ କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି

ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଆମ୍ ଆଦ୍ମୀ ପାର୍ଟି ଓ କଂଗ୍ରେସ ମଧ୍ୟରେ ଏକ ତ୍ରିକୋଣୀୟ ମୁକାବିଲା ହେବାର ଆଶା କରାଯାଉଛି

ସାଧାରଣ ଦିବସ ପାଳନର ମୁଖ୍ୟ ଉତ୍ସବ ରାଜଧାନୀ ରାଜପଥରେ ଅନୁଷ୍ଠିତ ହେବାକୁ ଥିବାବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ୟାରେଡ୍ରେ ଅଭିବାଦନ ଗ୍ରହଣ କରିବେ ବ୍ରାଜିଲ ରାଷ୍ଟ୍ରପତି କ୍କାର୍ ମେସିଆସ୍ ବଲାସୋନାରୋ ଚଳିତବର୍ଷ ମୁଖ୍ୟଅତିଥି ଆସନ ଅଳଙ୍କୃତ କରିବେ ସିଏଏ ନଡ୍ଜା ର୍ୟାଲି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା କହିଛନ୍ତି ଯେଉଁ ଦଳୀତ ନେତାମାନେ ନାଗରିକ ସଂଶୋଧନ ଆଇନ୍କୁ ବିରୋଧ କରୁଛନ୍ତି ଏହା ପାକିସ୍ତାନର ଦଳୀତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଶିପାରୁ ନାହାନ୍ତି

ସେହି ଲୋକମାନେ ପଡ଼ୋଶୀ ଦେଶଗୁଡ଼ିକରେ ଧର୍ମ ଭିତ୍ତିରେ ଅତ୍ୟାଚାରର ଶିକାର ହୋଇ ଆସ୍ରଥିଲେ ଗତକାଲି ଆଗ୍ରାଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ନାଗରିକତା ସଂଶୋଧନ ଆଇନ୍କୁ ନେଇ ଭୁଲ ଧାରଣା ସୃଷ୍ଟି ହୋଇଥିବାର ସେ କହିଛନ୍ତି ବିଜେପି ଜାତୀୟ ସଭାପତି ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ର୍ୟାଲି ଶ୍ରୀ ନଡ୍ରା କହିଛନ୍ତି ସେହି ଦଳୀତ ନେତାମାନେ ଓ କଂଗ୍ରେସ ପାର୍ଟି ନାଗରିକତା ସଂଶୋଧନ ଆଇନ୍ ବିଷୟରେ କିଛି ଜାଣି ନାହାନ୍ତି ଓ ସେମାନେ କେବଳ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି ର୍ୟାଲିରେ ଉଦ୍ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ନାମରେ ଯେଉଁମାନେ ହିଂସାକାଶ୍ଡରେ ସଂପୃକ୍ତ ଅଛନ୍ତି ରାଜ୍ୟ ପ୍ରଶାସନ ପକ୍ଷର୍ ସେମାନଙ୍କ ବିର୍ଦ୍ଧରେ ଆଇନ ଅନ୍ତସାରେ ପଦକ୍ଷେପ ନିଆଯିବ ଏମ୍ଏନ୍ଏସ୍ ସିଏଏ ସପୋର୍ଟ ମହାରାଷ୍ଟ୍ର ନବନିର୍ମାଣ ସେନା ମ୍ରଖ୍ୟ ରାଜ୍ ଠାକ୍ରେ ଗତକାଲି କହିଛନ୍ତି କେବଳ ବିରୋଧ ସକାଶେ ସେ ନାଗରିକତା ସଂଶୋଧନ ଆଇନର ବିରୋଧ କରିବେ ନାହିଁ ଗତକାଲି ମୁମ୍ୟାଇଠାରେ ଅନୁଷ୍ଠିତ ଦଳର ସାଧାରଣ ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ଠାକ୍ରେ କହିଛନ୍ତି ପାକିସ୍ତାନ ଓ ବାଂଲାଦେଶର ଅନୁପ୍ରବେଶକାରୀଙ୍କୁ ଭାରତ ଥଇଥାନ କରିବା ପାଇଁ ସକ୍ଷମ ନ୍ରହେଁ

ଏହି ଅବସରରେ ଅନୁଷ୍ଠାନଗତ କ୍ଷମତା ସୁଦୃଢ଼ୀକରଣ ବିଷୟବସ୍ତୁ ଉପରେ ଏକ ଆନ୍ତର୍ଜାତିକ ସମ୍ମିଳନୀର ମଧ୍ୟ ଆୟୋଜନ କରାଯାଉଛି ଭାରତୀୟ ନିର୍ବାଚନ କମିଶନ ଆଫଗାନିସ୍ଥାନ ସ୍ୱାଧୀନ ନିର୍ବାଚନ କମିଶନ ସହିତ ନିର୍ବାଚନ ପରିଚାଳନା କ୍ଷେତ୍ରରେ ଏହାର ବୁଝାମଣାକୁ ନବୀକରଣ କରିବ ଏହି ସମ୍ମିଳନୀ ଅବସରରେ ନିର୍ବାଚନ ପରିଚାଳନା ସଂସ୍କା ଆନ୍ତର୍ଜାତିକ ପ୍ରତିଷ୍ଠାନ ଓ ବିଶେଷଜ୍ଞମାନଙ୍କର ନିର୍ବାଚନ ପରିଚାଳନାଗତ ଅଭିଜ୍ଞତାର ଆଦାନପ୍ରଦାନ କରାଯିବ

ତେବେ ଟ୍ୟାଙ୍କରଟି ଦ୍ରତଗତିରେ ବୁଡ଼ିଯାଉଥିବାରୁ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା

ସେମାନଙ୍କ ମଧ୍ୟରୁ ଅଧିକାଂଶ ନର୍ସ କେରଳର ବୋଲି କଣାପଡ଼ିଛି ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ କହିଛନ୍ତି ଯେ କରୋନା ଭୂତାଣୁରେ ସଂକ୍ରମିତ ନର୍ସ ଜଣଙ୍କ ଏସିୟର୍ ଜାତୀୟ ହସ୍କିଟାଲ୍ରେ ଚିକିିିିତ ହେଉଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟ୍ଟିଛି ତେବେ କରୋନା ଭୂତାଣୁ ସଂକ୍ରମଣକୁ ନେଇ ଶ୍ରୀ ମୁରଲୀଧରନ ଉଦ୍ବେଗ ପ୍ରକାଶ କରିବା ସହିତ ସେଠାରେ ଥିବା ଭାରତୀୟ ଦ୍ରତାବାସ ସହ ଏ ସଂପର୍କରେ କଥାବାର୍ତ୍ତା କରିଛନ୍ତି

ଆଇସିକେ ରୋହିଙ୍ଗ୍ୟା ଆନ୍ତର୍ଜାତିକ ନ୍ୟାୟାଳୟ ରୋହିଙ୍ଗ୍ୟାମାନଙ୍କର ଗଣହତ୍ୟାକୁ ରୋକିବା ପାଇଁ ଜରୁରିକାଳୀନ ପଦକ୍ଷେପ ଗ୍ରହଣ କରିବାକୁ ମ୍ୟାମାରକୁ ନିର୍ଦ୍ଦେଶ ଦେଇଛନ୍ତି